ପିଏମ୍ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ଅଷ୍ଟ୍ରେଲିଆ ସହ ଏହାର ସଂପର୍କକୁ ସୁଦୃଢ଼ କରିବାକୁ ପ୍ରତିଶ୍ରତିବଦ୍ଧ ସେ କହିଛନ୍ତି ଏହା କେବଳ ଉଭୟ ଦେଶ ପାଇଁ ହିତକାରୀ ହେବ ନାହିଁ ଏହା ସମଗ୍ର ଭାରତ ପ୍ରଶାନ୍ତମହାସାଗରୀୟ ଅଞ୍ଚଳ ଓ ବିଶ୍ୱ ପାଇଁ ମଧ୍ୟ ହିତକାରୀ ହେବ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ୍ଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା କରି ଶ୍ରୀ ମୋଦୀ କହିଛନ୍ତି ସମଗ୍ର ବିଶ୍ୱ କୋଭିଡ୍ ନାଇଷ୍ଟିନ୍ର ସମ୍ମଖୀନ ହେଉଥିବା ଭଳି ଏକ ସମୟରେ ବ୍ୟାପକ ଭାଗିଦାରୀ ସଂପର୍କରେ ଉନ୍ନତି ଅତ୍ୟନ୍ତ ଅପରିହାର୍ଯ୍ୟ ଶ୍ରୀ ମୋଦୀ କହିଛନ୍ତି ଦୁଇଦେଶ ମଧ୍ୟରେ ସଂପର୍କ ବୃଦ୍ଧି ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ ଉଭୟପକ୍ଷ ମଧ୍ୟରେ ସହଯୋଗ ବୃଦ୍ଧି ଲାଗି ଅପର୍ଯ୍ୟାପ୍ତ ସୁଯୋଗ ରହିଥିବାର ସେ ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଦ୍ୱାରା ଉଭୟ ଦେଶର ଅନ୍ତର୍ନିହିତ କ୍ଷମତାକୁ ସଦୁପଯୋଗ କରିବା ପାଇଁ ଏହା ମଧ୍ୟ ସୁଯୋଗ ସୃଷ୍ଟି କରିବ ଏଥିସହିତ ଅଞ୍ଚଳରେ ସ୍ଥିରତା ଆଶିବା ଦିଗରେ ଦ୍ୱିପକ୍ଷିୟ ସଂପର୍କର ଗୁରୁତ୍ୱକୁ ମଧ୍ୟ ଉପଲବ୍ଧି କରାଯାଇ ପାରିବ ସେ କହିଛନ୍ତି ତାଙ୍କ ସରକାର କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ସୃଷ୍ଟି ହୋଇଥିବା ସଂକଟର ମୁକାବିଲାକୁ ଏକ ସୁଯୋଗ ଦୃଷ୍ଟିରେ ଦେଖିବା ପାଇଁ ନିଷ୍କଉତ୍ତି ନେଇଛନ୍ତି ସେ ପୁଣି କହିଛନ୍ତି ପ୍ରାୟ ସବୁ କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଛି ଓ ଏହାର ସ୍ନଫଳ ଖୁବ୍ଶୀଘ୍ର ଦେଖିବାକୁ ମିଳିବ ଅଷ୍ଟ୍ରେଲିଆରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶୋକବାର୍ତ୍ତା ପଠାଇଛନ୍ତି ଅଷ୍ଟ୍ରେଲିଆରେ ବସବାସ କରୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଅଷ୍ଟ୍ରେଲିଆ ସରକାର ଯେଭଳି ସ୍କରକ୍ଷା ପ୍ରଦାନ କରିଛନ୍ତି ସେଥିପାଇଁ ଶ୍ରୀ ମୋଦୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ୍ ଶ୍ରୀ ମୋଦୀଙ୍କ ନେତୃତ୍ୱ ଓ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ତାଙ୍କର ଭୂମିକାକୁ ଭୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଏକ ଖୋଲା ସାମୃହିକ ତଥା ସମୃଦ୍ଧ ଭାରତ ପ୍ରଶାନ୍ତମହାସାଗରୀୟ ଅଚଳ ସ୍ଥାପନ ପାଇଁ ଅଷ୍ଟ୍ରେଲିଆ ପ୍ରତିଶ୍ରତିବଦ୍ଧ ସେ କହିଛନ୍ତି ଏ ଦିଗରେ ଆଗାମୀ ବର୍ଷଗୁଡ଼ିକରେ ଭାରତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇଦେଶ ମଧ୍ୟରେ ସାମୁଦ୍ରିକ ସଂପର୍କ ଉଭୟ ଦେଶର ବିଭିନ୍ନ କ୍ଷେତ୍ର ପାଇଁ ସେତୁ ସଦୃଶ କାର୍ଯ୍ୟ କରୁଛି ଡବ୍ଲୁ ଏଚ୍ଓ କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଭାବେ ଭାରତର ନେତୃତ୍ୱକୁ ଶ୍ରୀ ମାରିସନ୍ ପ୍ରଶଂସା କରିଛନ୍ତି ସେ କହିଛନ୍ତି ବର୍ତ୍ତମାନ ଭଳି ଏକ ସମୟରେ ଡବ୍ଲୁଏଚ୍ଓ ବୋର୍ଡର ଅଧ୍ୟକ୍ଷ ପଦ ଗ୍ରହଣ କରିବା ଏକ ଗୁରୁ ଦାୟିତ୍ୱ ବହନ କରେ ଭାରତ ଏଭଳି ସଫକଟଜନକ ସ୍ଥିତିରେ ବଳିଷ୍ଠ ନେତୃତ୍ୱ ପ୍ରଦାନ କରିପାରିବ ବୋଲି ସେ ଦୂଢ଼ୋକ୍ତି ପ୍ରକାଶ କରିଛନ୍ତି ଗଭ୍ ୱାନ୍ ଇୟର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱର ସରକାର ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂରଣ କରିଛନ୍ତି ଏହି ବର୍ଷେ ସମୟ ମଧ୍ୟରେ ଲୋକମାନଙ୍କୁ ଶସ୍ତାରେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା ଦିଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଦେଶରେ ସ୍ୱାସ୍ଥ୍ୟ ମୌଳିକ ଢ଼ାଞ୍ଚାରେ ଉନ୍ନତି ଅଣାଯାଇଛି

କୋଭିଡ ନାଇଷ୍ଟିନ ସଂକ୍ମଣଠାରୁ ଏ ମଧ୍ୟରେ ଏହା ହେଉଛି ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ସଂକ୍ରମଣ

ପରୀକ୍ଷାଗାରଗୁଡ଼ିକର ସଂଖ୍ୟାବୃଦ୍ଧି କରିବାକୁ ଆଇସିଏମ୍ଆର୍ ଏହାର ଉଦ୍ୟମ ଜାରି ରଖିଛି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

ହେଲ୍ଥ ମିନିଷ୍ଟ୍ରି ଗାଇଡ୍ ଲାଇନ୍ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ କାନ ନାକ ଓ ଗଳାର କିଭଳି ଯତ୍ନ ନିଆଯିବ ସେ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ନିୟମାବଳୀ ଜାରି କରିଛି ଇଏନ୍ଟି ବିଭାଗର ଡାକ୍ତର ନର୍ସିଂ ଷ୍ଟାଫ୍ ଚିକିତ୍ସା ସହାୟକ କର୍ମଚାରୀ ରୋଗୀ ଓ ରୋଗୀମାନଙ୍କ ପାଖରେ ରହୁଥିବା ଲୋକମାନଙ୍କୁ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ସ୍ନାସ୍ଥ୍ୟମନ୍ତ୍ରଣାଳୟ ଏହି ନିୟମାବଳୀ ଜାରି କରିଛନ୍ତି ଏହି ନିୟମାବଳୀ ଅନ୍ତସାରେ ଇଏନ୍ଟି ଓପିଡି ମଧ୍ୟକୁ ପ୍ରବେଶ କରୁଥିବା ପ୍ରତ୍ୟେକ ରୋଗୀଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯିବ ମନ୍ତ୍ରଣାଳୟ କହିଛି ଯେଉଁ ରୋଗୀମାନଙ୍କ ପାଖରେ କୋଭିଡ୍ ନାଇଷ୍ଟିନ୍ ଭଳି ଲକ୍ଷଣ ରହିଥିବ ସେମାନେ ଏକ ପୃଥକ୍ କୋଭିଡ୍ ନାଇଷ୍ଟିନ୍ ଯାଞ୍ଚ କ୍ଲିନିକ୍ରେ ଡାକ୍ତରଙ୍କ ସହ ପରାମର୍ଶ କରିବେ ସେହିଭଳି ଲୋକମାନଙ୍କୁ ସାଧାରଣ ଇଏନ୍ଟି ଓପିଡି ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ଓପିଡିର ପ୍ରବେଶପଥରେ ରୋଗୀମାନଙ୍କୁ ପ୍ରବେଶ କରିବା ସମୟରେ ସେମାନଙ୍କର ତଦାରଖ କରାଯିବ ପ୍ରତ୍ୟେକ ବ୍ୟକ୍ତି ଯେପରି ମାସ୍କ ପରିଧାନ କରିଥିବେ ଓ ହାଣ୍ଡ୍ ସାନିଟାଇଜରରେ ହାତ ସଫା କରିଥିବେ ଏବଂ ଶାରୀରିକ ଦୂରତା ବଜାୟ ରଖିବେ ତାହାକୁ ନିଶ୍ଚିତ କରାଯିବ ଡାକ୍ତରଙ୍କ ସହ ଫୋନ୍ ଯୋଗେ ପରାମର୍ଶ କରାଯିବାକୁ ମନ୍ତ୍ରଣାଳୟ ଏହାର ନିୟମାବଳୀରେ କହିଛି ଟେଲି କନ୍ସଲ୍ଟେସନ ଦ୍ୱାରା ରୋଗୀମାନଙ୍କର କ୍ଲିନିକ୍ରେ ପରୀକ୍ଷା କରାଯିବା ଆବଶ୍ୟକ କି ନାହିଁ ତାହା ଜଣାପଡ଼ିଯିବ ମନ୍ତ୍ରଣାଳୟ କହିଛି କୋଭିଡ୍ ନାଇଣ୍ଟିନ୍ ସଂକ୍ରମିତ ରୋଗୀମାନଙ୍କର ଅସ୍ତ୍ରୋପଚାର ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଅସ୍ତ୍ରୋପଚାର କକ୍ଷରେ କରାଯିବ ସାଧାରଣ ଓପିଡିରେ ଏଶ୍ଡୋସ୍କୋପି କରାନଯିବା ପାଇଁ ନିୟମାବଳୀରେ କଡ଼ାକଡ଼ି ଭାବେ ଉଲ୍ଟେଖ ରହିଛି

ନିୟମାବଳୀରେ ପୁଣି କୁହାଯାଇଛି କୋଭିଡ୍ ନାଇଷ୍ଟିନ୍ରେ ସଂକ୍ରମିତ ହେଉଥିବାର ସନ୍ଦେହ କରାଯାଉଥିବା ରୋଗୀମାନଙ୍କର ପୂଥକ ୱାର୍ଡରେ ଚିକିତ୍ସା କରାଯିବ ସେମାନଙ୍କଠାରେ କୋଭିଡ୍ ସଫକ୍ରମଣ ନଥିବାର ନିଶ୍ଚିତ ହେବା ପରେ ଯାଇ ସେମାନଙ୍କୁ ସାଧାରଣ ଇଏନ୍ଟି ୱାର୍ଡକୁ ସ୍ଥାନାନ୍ତରିତ କରାଯିବ କ୍ୟାବିନେଟ୍ କେନ୍ଦ୍ର କ୍ୟାବିନେଟ୍ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍ରେ ଏକ ଐତିହାସିକ ସଂଶୋଧନକୁ ଅନୁମୋଦନ କରିଛି କୃଷକମାନଙ୍କ ପାଇଁ ନିୟମକୁ କୋହଳ କରିବା ହେଉଛି ଏହି ସଂଶୋଧନର ମୂଳ ଲକ୍ଷ୍ୟ ଏହି ନିଷ୍ପଭିରୁ କୃଷକମାନେ ଉପକୃତ ହେବେ ଓ କୃଷି କ୍ଷେତ୍ରରେ ପରିବର୍ତ୍ତନ ଘଟିବ କ୍ୟାବିନେଟ୍ ବୈଠକ ପରେ ଏକ ସାମ୍ଭାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଏହି ସଂଶୋଧନ ସହିତ ଖାଦ୍ୟଶସ୍ୟ ତୈଳବିଜ ଆଳୁ ପିଆକ୍ତ ଓ ଡାଲି କାତୀୟ ଶସ୍ୟ ବର୍ତ୍ତମାନ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍ର ପରିସରରୁ ବାଦ୍ ପଡ଼ିଛି ସେ କହିଛନ୍ତି ଏହାର ଫଳସ୍ୱରୂପ ଏହି ପଦାର୍ଥଗୁଡ଼ିକ ପାଇଁ କୃଷକମାନଙ୍କୁ ଉତ୍ତମ ମୂଲ୍ୟ ମିଳିପାରିବ ଦେଶ ମଧ୍ୟକୁ ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ପ୍ରତ୍ୟେକ ମନ୍ତ୍ରଣାଳୟ ଓ ବିଭାଗରେ ସଚିବମାନଙ୍କର କ୍ଷମତାପନ୍ନ ଗୋଷ୍ଠୀ ଓ ପ୍ରକଳ୍ପ ବିକାଶ ସେଲ୍ ସ୍ଥାପନକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ସାଇକ୍ଲୋନ୍ ନିସର୍ଗ ଘୁର୍ଣ୍ଣିବାତ୍ୟା ନିସର୍ଗ ଗତକାଲି ଅପରାହ୍ନରେ ସ୍ଥଳଭାଗ ଅତିକ୍ରମ କରିବା ପରେ ଦୁର୍ବଳ ହୋଇଯାଇ ଏକ ଲଘୁଚାପରେ ପରିଣତ ହୋଇଛି ଆଲିବାଗଠାରେ ନିସର୍ଗ ସ୍ଥଳଭାଗ ଛୁଇଁବା ପରେ ଏହାର ପ୍ରଭାବରେ ମହାରାଷ୍ଟ୍ରର ରାଇଗଡ଼ ଥାନେ ପଲଘର ରତ୍ନଗିରି ଏବଂ ସିନ୍ଧୁଦୁର୍ଗ ଜିଲ୍ଲାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି ପରେ ଏହି ଘୂର୍ଣ୍ଣିବାତ୍ୟା କ୍ରମଶଃ ନାସିକ ଅତିକ୍ରମ କରିଥିଲା ମହାରାଷ୍ଟ୍ରର ପଣ୍ଟିମାଞ୍ଚଳ ଉପକୃଳବର୍ତ୍ତୀ ଅଞ୍ଚଳ ଏହି ଘର୍ଣ୍ଣିଝଡ଼ରେ ବିଶେଷ ପ୍ରଭାବିତ ହୋଇଛି ସେହି ଅଞ୍ଚଳରେ ପାଗ ଖରାପ ସହ ଖୁବ୍ ଜୋରରେ ପବନ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ର ଅଶାନ୍ତ ରହିଥିଲା

ଏହି ଘୂର୍ଣ୍ଣିବାତ୍ୟା ବିଳୟିତ ରାତିରେ ଉତ୍ତରାଭିମୁଖୀ ହୋଇ ଗତି କରିବା ସହ କ୍ରମଶଃ ଦୁର୍ବଳ ହୋଇଯାଇଥିଲା